ଜଳବାୟ ପରିବର୍ଉନ ସମସ୍ୟାର ସମାଧାନ ଓ ବିଶ୍ୱଶାନ୍ତି ପାଇଁ ଭାରତୀୟ ଜଳବାୟ କଂଗ୍ରେସର ସଦସ୍ୟମାନେ ଉଦ୍ୟମ କରିବାକୁ ସେ କହିଛନ୍ତି

ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣୀ ଷ୍ଟେସନ ସମୟ ସାରଣୀରେ କୌଣସି ପରିବର୍ଭନ କରାଯାଇନାହି

କିନ୍ତୁ ସେଠାରୁ ଗାଡ଼ିର କାଗଜପତ୍ର ଯାଞ ବେଳେ ଉଭୟ ଟ୍ରେଲର ଡ୍ରାଇଭର ଫେରାର ହୋଇଯାଇଥିଲେ

କୌଣସି ବଡ଼ଧରଣର ଲୁହା ଚୋରି ର୍ୟାକେଟ୍ ସହ ସଂପୂକ୍ତି ଥାଇ ଟ୍ରେଲର ପ୍ଲାଙ୍କ ମଧ୍ୟରେ ପଶିଥିବା ସନ୍ଦେହ କରାଯାଉଛି